ଆସନ୍ତାକାଲି ସେ ହରିଆଣାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ

ସେ ଆକି ଅପରାହୁରେ ରାଜ୍ୟପାଳ ସତ୍ୟଦେଓ ନାରାୟଣ ଆର୍ଯ୍ୟଙ୍କୁ ଭେଟି ରାଜ୍ୟରେ ସରକାର ଗଠନ କରିବା ପାଇଁ ଦାବି ଉପସ୍ଥାପନ କରିଥିଲେ ରାଜ୍ୟପାଳ ତାଙ୍କର ଦାବିକୁ ଗ୍ରହଣ କରିଛନ୍ତି ଜନନାୟକ ଜନତା ପାର୍ଟି ସହ ମେଣ୍ଟ ସରକାରର ସେ ନେତୃତ୍ୱ ନେବେ

ହରିଆଣା ଲୋକହିତ ପାର୍ଟିର ଏକମାତ୍ର ବିଧାୟକ ଗୋପାଳ କଣ୍ଡା ମଧ୍ୟ ବିଜେପିକୁ ସମର୍ଥନ ଦେଇଛନ୍ତି ପୂର୍ବରୁ ଦିନବେଳେ ମନୋହରଲାଲ ଖଟ୍ଟର ସର୍ବସମ୍ମତି କ୍ରମେ ବିଜେପି ବିଧାୟକ ଦଳ ନେତା ନିର୍ବାଚିତ ହୋଇଥିଲେ ଏହି ଅବସରରେ ସେଠାରେ ପାର୍ଟିର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ବୃନ୍ଦ ଓ ହରିଆଣା ଦାୟିତ୍ୱରେ ଥିବା ଅନୀଲ କ୍ଜେନ୍ ଉପସ୍ଥିତ ଥିଲେ ବିଜେପି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରବିଶଙ୍କର ପ୍ରସାଦ ପାର୍ଟି ବୈଠକ ପରେ ବିଜେପି ଗୋପାଳ କଣ୍ଡାଙ୍କ ସମର୍ଥନ ନେବ ନାହିଁ ବୋଲି ସ୍ୱଷ୍ଟ କରିଥିଲେ ନୂଆ ସରକାରରେ ଜଣେ ଉପମୁଖ୍ୟମନ୍ତ୍ରୀ ରହିବ ବିଷୟ ସେ ଜଣାଇଥିଲେ ଏହି ପଦ ଜନନାୟକ ଜନତା ପାର୍ଟିକୁ ମିଳିବ ଦୁଷ୍ୟନ୍ତ ଚୌଟାଲା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ

ଶିବସେନା ସଭାପତି ଉଦ୍ଧବ ଠାକରେ ଆଜି ମୁମ୍ଭାଇରେ ପାର୍ଟିର ନବନିର୍ବାଚିତ ବିଧାୟକମାନଙ୍କ ସହ ବୈଠକ କରିଛନ୍ତି ସେନା ଏମ୍ପି ସଞ୍ଜୟ ରାଉତ ପିଟିଆଇକୁ କହିଛନ୍ତି ସମସ୍ତ ନବନିର୍ବାଚିତ ବିଧାୟକ ଉଦ୍ଧବ ଠାକ୍ରେଙ୍କୁ ଭେଟି ପାର୍ଟି ବିଧାୟକ ଦଳ ନେତା ନିର୍ବାଚିତ କରିବା ଲାଗି ନିଷ୍ପଭି ନେବାକୁ ତାଙ୍କୁ କ୍ଷମତା ପ୍ରଦାନ କରିଛନ୍ତି ଶିବସେନା ଏମ୍ଏଲ୍ଏ ପ୍ରତାପ ସରନାୟକ ସାମ୍ବାଦିକମାନଙ୍କୁ କହିଛନ୍ତି ନବନିର୍ବାଚିତ ବିଧାୟକମାନଙ୍କ ସହ ବୈଠକ ସମୟରେ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍ରେ କ୍ଷମତା ବର୍ଷନରେ ସମାନତା ନୀତି ଲାଗୁ କରିବା ପାଇଁ ବିଜେପିଠାରୁ ଲିଖିତ ପ୍ରତିଶ୍ରତି ପାଇବା ବିଷୟ ଦାବି କରିଥିଲେ ମହାରାଷ୍ଟ୍ରରେ ମେଣ୍ଟ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରାଯିବା ପୂର୍ବର୍ତ ଏହି ପ୍ରତିଶ୍ରତି ମିଳିବା ଉଚିତ୍ ବୋଲି ସେ କହିଥିଲେ ଶ୍ରୀ ସରନାୟକ କହିଥିଲେ ଶିବ ସେନା ମ୍ରଖ୍ୟଙ୍କ ପାଖରେ ଆହରି ଅନେକ ବିକ୍ସ ରହିଛି କିନ୍ତୁ ଯେହେତୁ ବିଜେପି ଓ ଶିବସେନା ହିନ୍ଦୁତ୍ୱ ନୀତିରେ ବିଶ୍ୱାସ କରି ଆସ୍କୁଛନ୍ତି ସେ ଦୃଷ୍ଟିରୁ ସେ ଅନ୍ୟ ବିକ୍ସଗୁଡ଼ିକ ବିଷୟରେ ଚିନ୍ତା କରିବାକୁ ଆଗ୍ରହ ପ୍ରକାଶ କରୁ ନାହାନ୍ତି ବୋଲି ଜଣାଇଛନ୍ତି ବିଜେପି ପକ୍ଷରୁ ଏଭଳି ପ୍ରତିଶ୍ରତି ମିଳବା ପରେ ଯାଇ ରାଜ୍ୟରେ ପରବର୍ତ୍ତୀ ସରକାର ଗଠନ ସଂକ୍ରାନ୍ତରେ ଆଲୋଚନା ହେବ ବୋଲି ଶ୍ରୀ ସରନାୟକ କହିଛନ୍ତି

ସେହି ଦିନ ସଭାର ନେତାଙ୍କୁ ନିର୍ବାଚିତ କରାଯିବ ବୈଠକ ମୁମ୍ୟାଇ ସ୍ଥିତ ବିଧାନ ଭବନରେ ଅନୁଷ୍ଠିତ ହେବ ଅନ୍ୟ ପକ୍ଷରେ ମହାରାଷ୍ଟ୍ରର କଂଗ୍ରେସ କମିଟି ସଭାପତି ବାଲାସାହେବ ଥୋରାଟ୍ ଏନ୍ସିପି ମୁଖ୍ୟ ଶରଦ ପାୱାରଙ୍କୁ ବାରାମତୀଠାରେ ସାକ୍ଷାତ କରିଛନ୍ତି ସେଠାରେ ଏନ୍ସିପି ଏମ୍ପି ସୁପ୍ରିୟା ସୁଲେ ଏନ୍ସିପି ଏମ୍ଏଲ୍ଏ ରୋହିତ ପାୱାର ଓ ବରିଷ୍ଣ ଏନ୍ସିପି ନେତା ପ୍ରଫୁଲ୍ଲୁ ପଟେଲ ଉପସ୍ଥିତ ଥିଲେ ଶ୍ରୀ ପାୱାର କହିଛନ୍ତି ଏନ୍ସିପି ଜନମତକୁ ସମ୍ମାନ ଦେବ ଓ ତାଙ୍କ ଦଳ ବିରୋଧୀ ଦଳ ଆସନରେ ବସିବାକୁ ଜନମତ ମିଳିଛି

ତେବେ ନୋଟା ବିକ୍ସ ନିର୍ବାଚନ ଫଳାଫଳ ଉପରେ କୌଣସି ପ୍ରଭାବ ପକାଇ ପାରିନଥାଏ

ତାହା ପୂର୍ବରୁ ସୁପ୍ରିମ୍କୋର୍ଟ ଏ ସଂକ୍ରାନ୍ତରେ ରାୟ ଦେଇଥିଲେ ସୁପ୍ରିମ୍କୋର୍ଟ କହିଥିଲେ ନକାରାତ୍ମକ ଭୋଟିଂ ନିର୍ବାଚନଗୁଡ଼ିକରେ ବ୍ୟବସ୍ଥାଗତ ପରିବର୍ତ୍ତନ ଆଣିବ ଓ ରାଜନୈତିକ ଦଳମାନେ ବାଧ୍ୟ ହୋଇ ଭଲ ଭଲ ପ୍ରାର୍ଥୀମାନଙ୍କୁ ଛିଡ଼ା କରାଇବେ

ସେଠାରେ ସେ ଆଉଟ୍ ଡୋର୍ରେ ଚିକିହିତ ହେଉଥିବା ଶିଶୁ ଓ ଥଇଥାନ ହୋଇଥିବା ଦିବ୍ୟାଙ୍ଗଜନ ପିଲା ଏବଂ ସେମାନଙ୍କର ପିତାମାତାମାନଙ୍କ ସହ କଥାବାର୍ତ୍ତା କରିଛନ୍ତି ରାଷ୍ଟ୍ରପତି ସେମାନଙ୍କୁ ଦୀପାବଳିର ଶୁଭେଛା ଜଣାଇଛନ୍ତି ସାମାଜିକ ନ୍ୟାୟ ଓ କ୍ଷମତାପନ୍ନ ମନ୍ତ୍ରଣାଳୟ କହିଛି ଦିବ୍ୟାଙ୍ଗଜନ ଶିଶ୍ରମାନଙ୍କ ରାଷ୍ଟ୍ରପତି ଅନେକ ଉପହାର ଓ ସହାୟତା ସାମଗ୍ରୀ ବଣ୍ଟନ କରିଛନ୍ତି ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ କୋବିନ୍ଦ କହିଛନ୍ତି ଦିବ୍ୟାଙ୍ଗଜନମାନଙ୍କର ସେବା ସମାଜର ସବୁଠୁ ବଡ଼ ସେବା କାରଣ ଦିବ୍ୟାଙ୍ଗଜନମାନେ ଭଗବାନଙ୍କର ହିଁ ସୃଷ୍ଟି ସେ କହିଛନ୍ତି ଦିବ୍ୟାଙ୍ଗଜନ ପିଲାମାନଙ୍କୁ ପ୍ରତିଷ୍ଠାନର ଫ୍ୟାକଲ୍ଟି ସଦସ୍ୟମାନେ ଉପଯୁକ୍ତ ଚିକିତ୍ସା ଯୋଗାଉଥିବାରୁ ଏହା ପ୍ରଶଂସନୀୟ ସେମାନଙ୍କର ପ୍ରଶଂସା କରି ଶ୍ରୀ କୋବିନ୍ଦ କହିଛନ୍ତି ସେମାନେ କେବଳ ଶାରିରୀକ ଚିକିତ୍ସା କରୁନାହାନ୍ତି ମନସ୍ତାତ୍ୱିକ ଚିକିତ୍ସା ମଧ୍ୟ କର୍ରଚ୍ଚନ୍ତି

ସେ ଭାରତକୁ ଚାରି ଦିନ ଗସ୍ତରେ ଆସିଛନ୍ତି ଆକି ସନ୍ଧ୍ୟାରେ ନୀତି ଆୟୋଗରେ ଅନୁଷ୍ଠିତ 'ବିକାଶରେ ଆର୍ଥିକ କ୍ଷେତ୍ରର ଭୂମିକା' ସଂକ୍ରାନ୍ତ ବକ୍ତ୍ତା କାର୍ଯ୍ୟକ୍ରମରେ ସେ ମୁଖ୍ୟ ବକ୍ତବ୍ୟ ଦେଇଛନ୍ତି ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶ୍ରୀ ମାଲପାସଙ୍କ ସହ ପ୍ରତିନିଧି ମଣ୍ଡଳ ସ୍ତରୀୟ କଥାବାର୍ଭାରେ ଯୋଗ ଦେଇଥିଲେ ଗତ ଏପ୍ରିଲ୍ ମାସରେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଶ୍ରୀ ପାଲ୍ପାସଙ୍କର ଭାରତକୁ ଏହା ପ୍ରଥମ ଗସ୍ତ

ସ୍ୱରାଷ୍ଟ୍ର ମନ୍ତ୍ରୀ ଅଞ୍ଚଳି କ୍ରସରୋଡ୍ଠାରେ ସହରର ଦୀର୍ଘତମ ଫ୍ଲାଏଓଭର୍କୁ ମଧ୍ୟ ଉଦ୍ଘାଟନ କରିଛନ୍ତି ଫ୍ଲାଏଓଭର ସଡ଼କ ଓ ଜଳ ଯୋଗାଣ କ୍ଷେତ୍ରର ଅନେକ ସହରାଞ୍ଚଳ ପ୍ରକଳ୍ପର ସେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି

ଟୋକିଓରେ ଆଜି ଷ୍ଟିଲ୍ ଏକ୍ଟସେସ୍ କାପାସିଟି ସଂକ୍ରାନ୍ତ ଗ୍ଲୋବାଲ୍ ଫୋରମ୍ର ମନ୍ତ୍ରୀ ସ୍ତରୀୟ ବୈଠକରେ ଉଦ୍ବୋଧନ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଇସ୍କାତ୍ ପ୍ରତି ଭାରତର ଚାହିଦା ଏହାର ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିବ

ସେ କହିଛନ୍ତି ଏହା ଯୋଗୁଁ ଦେଶରେ ଇସ୍କାତ ପ୍ରତି ଚାହିଦା ବୃଦ୍ଧି ପାଇବ

ଘୂର୍ଷ୍ଣବାତ୍ୟା 'କ୍ୟାର୍' ପାଇଁ ଗୋଆ ପାଣିପାଗ କାର୍ଯ୍ୟାଳୟ ପର୍ଯ୍ୟଟକମାନଙ୍କୁ ରାଜ୍ୟକୁ ନ ଯିବା ପାଇଁ ପରାମର୍ଶ ଦେଇଛି

ଜାତୀୟ ଏକତା ଦିବସ ମହାସମାରୋହରେ ପାଳନ କରାଯିବା ପାଇଁ ପ୍ରସ୍ତୁତି ପୂର୍ଣ୍ଣ ମାତ୍ରାରେ ଆଗେଇ ଚାଲିଛି ଦେଶର ଲକ୍ଷ ଲକ୍ଷ ଲୋକ ଏଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗ୍ରଜରାତର କେବାଡିଆ ଗସ୍ତ କରି ଷ୍ଟାଚ୍ୟୁ ଅଫ୍ ୟୁନିଟି ଠାରେ ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଚଳୀ ଅର୍ପଣ କରିବେ